ମୋବିଲିଟି ସମିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ମୋବିଲିଟି ଶୀର୍ଷ ସମ୍ମିଳନୀ 'ମୁଭ୍'କୁ ଆକି ନ୍ନଆଦିଲ୍ଲୀରେ ଉଦ୍ଘାଟନ କରିଛନ୍ତି ଏହି ଶୀର୍ଷ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ହେଉଛି ଅର୍ଥନୈତିକ ବିକାଶ କହିଛନ୍ତି ସେ କହିଛନ୍ତି ପ୍ରଦୃଷଣରହିତ ସ୍ୱଚ୍ଚ ଅଭିଯାନ ଦ୍ୱାରା ବାୟୁ ପରିସ୍କୃତ ହୋଇଥାଏ ଏବଂ ଲୋକମାନଙ୍କର ଜୀବନ ମାନଦଶ୍ଚରେ ଉନ୍ନତି ହୋଇଥାଏ ଶ୍ରୀ ମୋଦି କହିଛନ୍ତି କ୍ଲିନ୍ କିଲୋମିଟର ଭାବଧାରାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ନୀତିଆୟୋଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଶୀର୍ଷ ସମ୍ମିଳନୀରେ ଭାରତୀୟ ନଗରୀଗୁଡ଼ିକୁ ପ୍ରଦ୍ଷଣମୁକ୍ତ କରିବା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯିବ ଉଦ୍ଘାଟନୀ ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ପ୍ରଗତି ପଥରେ ଆଗେଇ ଚାଲିଛି ଏହାର ଅର୍ଥନୀତି ପ୍ରଗତି ହାସଲ କରୁଛି ଏବଂ ଆମ ଦେଶର ସହର ଓ ନଗରୀ ଗୁଡ଼ିକ ପ୍ରଗତି ପଥରେ ଆଗେଇ ଚାଲିଥିବାବେଳେ ମୌଳିକ ଡ଼ାଞ୍ଚା ବିକାଶ ମଧ୍ୟ ଦ୍ରତ ପ୍ରଗତି ପଥରେ ଆଗେଇ ଚାଲିଛି ସେ କହିଛନ୍ତି ବିଶ୍ୱରେ ଭାରତ ହେଉଛି ଦ୍ରତ ଷ୍ଟାର୍ଟ୍ ଅପ୍ କେନ୍ଦ୍ରଭାବେ ମୁଣ୍ଡ ଟେକୁଥିବା ଏକ ପ୍ରଗତିଶୀଳ ରାଷ୍ଟ୍ର ନୀତିଆୟୋଗ ଏହି ଶୀର୍ଷ ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ନୀତିଆୟୋଗକୁ ଧନ୍ୟବାଦ ଜଣାଇଛନ୍ତି ଟୋୟେଟା ଅଧ୍ୟକ୍ଷ ତାକେସି ଉଚ୍ଚିୟାମାଡା ଅଙ୍ଗାରକାମ୍କ ପ୍ରଦୃଷଣ ହ୍ରାସ କରିବା ପାଇଁ ହାଇବ୍ରିଡ ଯାନର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଏବିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉଲରିଚ ସ୍ୱାଇସ୍ହୋଫର ଇ ମୋବିଲିଟି କ୍ଷେତ୍ରରେ ଭାରତ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି

ଅଧିକରୁ ଅଧିକ ବିଦ୍ୟୁତ୍ଚାଳିତ ଯାନ ବ୍ୟବହାର ପାଇଁ ପଦକ୍ଷେପ ଏବଂ ମୋବିଲିଟିର ବିଭିନ୍ନ ଦିଗ ସଂକ୍ରାନ୍ତରେ ସଚେତନତା ସୃଷ୍ଟିକରିବା ପ୍ରସଙ୍ଗ ଗୁଡ଼ିକ ଉପରେ ସମ୍ମିଳନୀରେ ଆଲୋଚନା ହେବ ଉଦ୍ଘାଟନୀ ମନ୍ତବ୍ୟରେ ନୀତିଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି ବିଶ୍ୱ ମୋବିଲିଟି ର୍ଚ୍ଚ ନିର୍ଦ୍ଧାରଣ କ୍ଷେତ୍ରରେ ଭାରତ ମୁଖ୍ୟଭୂମିକା ଗ୍ରହଣ କରିବ ଇଣ୍ଡିଆ ୟୁଏସ୍ ସନ୍ତାସବାଦ ବିରୁଦ୍ଧରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଟାକ୍ଟଫୋର୍ସ ଓ ଜାତିସଂଘ ଭଳି ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକ ସହ ଘନିଷ୍ଠ ସହଯୋଗ ରକ୍ଷା କରିବାକୁ ଭାରତ ଓ ଆମେରିକା ରାଜି ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍ ପମ୍ପେଓ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ବ ମାଟିସ୍ଙ୍କ ଦ୍ୱାରା ପ୍ରକାଶିତ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଏହା ଦର୍ଶାଯାଇଛି ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ୍ ଟୁ କଥାବାର୍ତ୍ତା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନୂଆଦିଲ୍ଲୀରେ କହିଛନ୍ତି ଦୁଇପକ୍ଷ ମଧ୍ୟରେ ସନ୍ତାସବାଦ ଦମନ ସହଯୋଗ ଏବେ ଦ୍ୱିଗୁଣିତ ହୋଇଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଉଭୟ ଦେଶ ଉଦ୍ୟମ ଜାରି ରଖିଛନ୍ତି ଏଚ୍ ୱାନ୍ ବି ଭିସା ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀମତୀ ସ୍ୱରାଜ ଦୁଇ ଦେଶ ମଧ୍ୟରେ ଜନସଂପର୍କ ବୃଦ୍ଧି ପାଇଁ ଏ ଦିଗରେ ପଦକ୍ଷେପ ନେବାକୁ ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପେଓଙ୍କର ସମର୍ଥନ ଲୋଡ଼ିଛନ୍ତି ଦକ୍ଷିଣ ଏସିଆ ପରିସ୍ଥିତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆମୁଳଚଳ ଆଲୋଚନା କରାଯାଇଥିଲା ଶ୍ରୀମତୀ ସ୍ୱରାଜ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ଙ୍କ ଦକ୍ଷିଣ ଏସିଆ ନୀତିପ୍ରତି ଭାରତ ସମର୍ଥନ କରୁଛି ସେ କହିଛନ୍ତି ସୀମାପାରି ସନ୍ତାସବାଦ ଦମନ କ୍ଷେତ୍ରରେ ପାକିସ୍ତାନକୁ ପଦକ୍ଷେପ ନେବାପାଇଁ ଶ୍ରୀ ଟ୍ରମ୍ପ୍ଙ୍କର ପରାମର୍ଶ ଭାରତର ଆଭିମୁଖ୍ୟ ସହ ମେଳ ଖାଉଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ୍ ପମ୍ପେଓ ତାଙ୍କ ବିବୃତ୍ତିରେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ତାଙ୍କ ଦେଶ ଭାରତ ସହ ସହଯୋଗ କାରି ରଖିବ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯୋଗାଯୋଗ ସହଭାଗିତା ଏବଂ ନିରାପତ୍ତା ରାଜିନାମାରେ ଉଭୟ ଦେଶ ସ୍ୱାକ୍ଷର କରିଛନ୍ତି ଏହାଦ୍ୱାରା ଆମେରିକାରୁ ଭାରତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପାଇପାରିବ ଏବଂ ଭାରତର ପ୍ରତିରକ୍ଷା ପ୍ରସ୍ତୁତି ମଜବୁତ ହୋଇପାରିବ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ବ ମାଟିସ୍ କହିଛନ୍ତି ଏହି ଅଞ୍ଚଳରେ ସାମରିକ କ୍ଷେତ୍ରରେ ଦୋଷତ୍ରଟି ସୁଧାରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରର ଭୂମିକା ନିଭାଇ ପାରିବ ଏହି ରାଜିନାମା ସ୍ୱାକ୍ଷରିତ ହେବା ଦ୍ୱାରା ଭାରତ ଓ ଆମେରିକା ମଧ୍ୟରେ ସାମରିକ ଭାଗିଦାରିତା ଆହୁରି ଘନିଷ୍ଠ ହୋଇପାରିବ ବୋଲି ସେ ମତ ଦେଇଛନ୍ତି କଥାବାର୍ତ୍ତା ପରେ ପ୍ରକାଶିତ ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଏହି ଅଞ୍ଚଳରେ ସନ୍ତାସବାଦୀମାନଙ୍କ ଦ୍ୱାରା ପରୋକ୍ଷ ଯୁଦ୍ଧ ଅତି ନିନ୍ଦନୀୟ ଘଟଣା ଏବଂ ପାକିସ୍ତାନରୁ କୌଣସି ଦେଶ ବିରୁଦ୍ଧରେ ସନ୍ତାସବାଦୀମାନେ ଯେଭଳି ପରୋକ୍ଷ ଯୁଦ୍ଧ ନକରନ୍ତି ସେ ଦିଗରେ ପାକିସ୍ତାନ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ମୁମ୍ଭଇ ପଠାଣକୋଟ ଉଡି ଓ ଅନ୍ୟ ସୀମାପାରି ସନ୍ତାସବାଦ ଆକ୍ରମଣ ବିରୁଦ୍ଧରେ ତୁରନ୍ତ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଂସଦମାନେ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି ଗଡକରି ଇ ଭେକିଲ୍ ବିଦ୍ୟୁତ୍ଚାଳିତ ଯାନ ଏବଂ ବିକ୍ସ ଇନ୍ଧନ ଦ୍ୱାରା ପରିଚାଳିତ ଅଟୋମୋବାଇଲ ଗୁଡ଼ିକ ଉପରୁ ଅନୁମତି ଆବଶ୍ୟକତା ଛାଡ କରିବାକୁ ସରକାର ନିଷ୍ପଭି ନେଇଛନ୍ତି ପ୍ରଦୂଷଣ ସ୍ତର ହ୍ରାସ କରିବା ଲକ୍ଷ୍ୟରେ ଦେଶରେ ଏହିଭଳି ଯାନ ବହୁଳଭାବେ ଚଳାଚଳ ପାଇଁ ପ୍ରୋହାହିତ କରିବା ଲକ୍ଷ୍ୟରେ ଏହି ନିଷ୍କଭି ନିଆଯାଇଛି ଗତକାଲି ନୂଆଦିଲ୍ଲୀରେ ଭାରତୀୟ ଅଟୋମୋବାଇଲ ନିର୍ମାତା ସମାଜର ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି ଅଟୋମୋବାଇଲ ନିର୍ମାତାମାନଙ୍କୁ ଏ ଦିଗରେ ଗୁରୁତ୍ୱ ଦେବାପାଇଁ ଆହ୍ୱାନ ଜଣାଇ ଶ୍ରୀ ଗଡକରି କହିଛନ୍ତି ଉବେର ଓ ଓଲା ଭଳି କ୍ୟାବ୍ ସଂସ୍ଥାଗୁଡ଼ିକର ଗାଡ଼ିଗୁଡ଼ିକ ମଧ୍ୟରୁ କେତେକ ଗାଡ଼ିକୁ ବିଦ୍ୟୁତ୍ଚାଳିତ କରିବା ଦ୍ୱାରା ବିଦ୍ୟୁତ୍ଚାଳିତ ଯାନ ପ୍ରତି ଚାହିଦା ବୃଦ୍ଧିପାଇବ ରାଷ୍ଟ୍ରପତି ଇଣ୍ଡିଆନ ଡିସ୍ପୋରା ରାଷ୍ଟପତି ରାମନାଥ କୋବିନ୍ଦ ଭାରତର ମେକ୍ ଇନ୍ ଇଣ୍ଡିଆ ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍ ଇଣ୍ଡିଆ ଭଳି ଜାତୀୟ କାର୍ଯ୍ୟକ୍ରମ ଗୁଡିକରେ ଭାଗିଦାରୀ ହେବା ପାଇଁ ଚେକ୍ ସାଧାରଣତନ୍ତ୍ରକୁ ଆହ୍ଚାନ ଜଣାଇଛନ୍ତି ଗତକାଲି ରାତିରେ ପ୍ରେଗ୍ଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଭାରତ ଅତ୍ୟାଧୁନିକ କାରିଗର ଜ୍ଞାନକୌଶଳ ଆଧାରରେ ବିନିର୍ମାଣ କ୍ଷେତ୍ରରେ ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ଉଭା ହୋଇଥିବାରୁ ଏହିସବୁ ଯୋଜନାଗୁଡିକରେ ଚେକ୍ ସାଧାରଣତନ୍ତ୍ର ମୁଖ୍ୟ ଭାଗିଦାରୀ ହୋଇପାରିବ

ପୁନଃଶକ୍ତିଶାଳୀ ନୂଆ ଭାରତର ଏହି କାର୍ଯ୍ୟକ୍ରମଗୁଡିକରେ ସୁଯୋଗଗୁଡିକୁ ହାତଛଡା ନ କରିବା ପାଇଁ ଏବଂ ଭାରତର ଅଭିବୃଦ୍ଧି ଓ ସମୃଦ୍ଧି ଯାତ୍ରାପଥରେ ସାମିଲ ହେବା ପାଇଁ ସେ ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଜଣାଇଛନ୍ତି ସେ କହିଛନ୍ତି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଯୁଗ ଏବଂ ଏଥିରେ ଭାରତର ନିଶ୍ଚିତଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଆସନ୍ତା ବର୍ଷ ଜାନୁୟାରୀ ମାସରେ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଚେକ୍ ସାଧାରଣତନ୍ତ୍ରରେ ପ୍ରବାସୀ ଭାରତୀୟମାନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଶ୍ରୀ କୋବିନ୍ଦ ଚେକ୍ ରାଷ୍ଟପତି ମିଲୋସ୍ ଜେମେନ୍ଙ୍କ ସହ ବୈଠକରେ ମିଳିତ ହେବା ପରେ ଦୁଇଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହେବ ଏବଂ ରାଜିନାମା ଓ ବୁଝାମଣାପତ୍ର ଗୁଡିକ ସ୍ୱାକ୍ଷରିତ ହେବ ଆଜି ଅପରାହ୍ନରେ ଚେକ୍ ପ୍ରଧାନମନ୍ତ୍ରୀ ଆଣ୍ଡ୍ରିଜ୍ ବାବିସ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ

ଦ୍ୱିତୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀରେ ପ୍ରବାସୀ ଭାରତୀୟମାନଙ୍କୁ ସେ ସେଠାରେ ଉଦ୍ବୋଧନ ଦେବେ ଆସନ୍ତା ରବିବାର ଦିନ ସିକାଗୋରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ

ଗ୍ରେଟର ସିକାଗୋରେ ଥିବା ହିନ୍ଦୁ ମନ୍ଦିର ପରିସରରେ ପ୍ରବାସୀ ଭାରତୀୟମାନଙ୍କ ବିଭିନ୍ନ ସଂଗଠନଗୁଡ଼ିକ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ ଏହି ଅବସରରେ ଶ୍ରୀ ନାଇଡୁ ବିଶ୍ୱର ଅନେକ ନେତାମାନଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ ବିଜ୍ କୋଲାପ୍ସ ପଣ୍ଟିମବଙ୍ଗର ଦାର୍ଜିଲିଂ ଜିଲ୍ଲା ଅନ୍ତର୍ଗତ ସିଲିଗୁଡି ନିକଟରେ ପୁଣି ଏକ ପୋଲ ଭୁଷୁଡିପଡିଛି ପଣ୍ଟିମବଙ୍ଗର ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ କରିଛନ୍ତି ଏହି ଦୁର୍ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ଉତ୍ତର ବଙ୍ଗର ଏକ ବଡ ସହର ବୋଲି କୁହାଯାଉଥିବା ସିଲିଗୁଡ଼ି ସହ ମାନଗଞ୍ଜ ସହରକୁ ଏହିପୋଲ ସଂଯୋଗ ସ୍ଥାପନ କରିଥାଏ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ପୋଲ ଭୁଶୁଡିବା ଦୁର୍ଘଟଣା ୟୁଏସ୍ ପାକ୍ ମିନୋରିଟିସ୍ ପାକିସ୍ତାନରେ ଜାତିଗତ ଓ ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକ ପ୍ରତି ସମ୍ମାନ ଓ ସମାନତା ପ୍ରଦର୍ଶନ କରିବା ପାଇଁ ଆମେରିକାର ଅନେକ ସାଂସଦ ପାକିସ୍ତାନର ନ୍ତଆ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି ପାର୍ବତ୍ୟାଞ୍ଚଳରେ ସଂଖ୍ୟାଲଘ୍ର ଦିବସ ପାଳନ ଅବସରରେ ଏହି ସାଂସଦ ମାନେ ଇମ୍ରାନ ଖାଁ ସରକାରଙ୍କୁ ଅନୁରୋଧ କଶାଇ କହିଛନ୍ତି କରାଚି ସମେତ ଦେଶର ଯେକୌଣସି ଅଞ୍ଚଳ ସମେତ ବାଲୁଚିସ୍ତାନ ଓ ଖାଇବର ପୁଖତୁନଖୁଓ୍ୱା ପ୍ରଦେଶରେ ସଂଖ୍ୟାଲଘୁ ମାନଙ୍କର ମାନବିକ ଅଧିକାର ଉଲ୍ଲଙ୍ଘନକୁ ବନ୍ଦ କରାଯାଉ ଗତକାଲି ଦକ୍ଷିଣ ଏସିଆ ସଂଖ୍ୟାଲଘୁ ମିଳିତ ପ୍ରତିଷ୍ଠାନ ଏବଂ ଭଏସ୍ ଅଫ୍ କରାଚି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଆମେରିକାର ସାସଂଦମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଜାତିଗତ ଓ ଧାର୍ମିକ ସଂଖ୍ୟାଲଘୁ ଗୋଷୀଗୁଡ଼ିକ ପ୍ରତି ସେମାନଙ୍କର ସମର୍ଥନ ଜଣାଇଥିଲେ କୋଷ୍ଟଗାଡି ଭାମ୍ବେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ଭାମ୍ରେ ଉପକୂଳରକ୍ଷୀ ବାହିନୀର କାର୍ଯ୍ୟାନୁଷାନ ଗ୍ରହଣକାରୀ ପ୍ରସ୍ତୁତି ମୌଳିକ ଢାଞ୍ଚା ବିକାଶ ଓ ଉପକୂଳ ନିରାପତ୍ତା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ମୁମ୍ବାଇସ୍ଥିତ ଉପକୂଳ ରକ୍ଷୀ ବାହିନୀ ପଶ୍ଚିମାଞ୍ଚଳ ସଦର କାର୍ଯ୍ୟାଳୟକୁ ଗତକାଲି ପରିଦର୍ଶନ କରିବାକୁ ଯାଇଥିବାବେଳେ ସାମୁଦ୍ରିକ ତେିଳ ପ୍ରଦୂଷଣ ଝଡ ତୋଫାନ ସମୟରେ ଜାହାଜଗୁଡିକର ଲଙ୍ଗର ବ୍ୟବସ୍ଥା ଆଦି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବ୍ୟବସ୍ଥାଗୁଡିକ ସଂକ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଛି

କ୍ରିକେଟ ଲଣ୍ଡନଠର ଓଭାଲ ଠାରେ ପାଞ୍ଚଟିକିଆ ଟେଷ୍ଟ ସିରିଜ୍ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଚୂଡାନ୍ତ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ

ଇଂଲଣ୍ଡ ଏହି ପାଞ୍ଚ ଟିକିଆ ଶୃଙ୍ଖଳାରେ ଆଗୁଆ ଅଛି ଏହି ମ୍ୟାଚ ପାଇଁ ଇଲଣ୍ଡ ତାର କୌଣସି ଖେଳାଳୀରେ ପରିବର୍ତ୍ତନ କରିନାହିଁ